ସେଠାରେ ସେ ଅନେକ ବିକାଶମୂଳକ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିବେ ସେହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଲବଣଯୁକ୍ତ ଜଳକୁ ମଧୁର ଜଳରେ ରୂପାନ୍ତରଣ କରିବା ପ୍ରକଳ୍ପ ପୁନର୍ବ୍ୟବହାର କ୍ଷମ ଶକ୍ତି ପାର୍କ ପ୍ରକଳ୍ପ ଓ ସମ୍ପୂର୍ଣ୍ଣ ସ୍ୱୟଂକୃତ ଦୁଗ୍ଧ ପ୍ରକ୍ରିୟାକରଣ ଓ ପ୍ୟାକେଜିଙ୍ଗ୍ କାରଖାନା ସ୍ଥାପନ ଅନ୍ତର୍ଭୁକ୍ତ କଚ୍ଚର ମାଣ୍ଡବି ଠାରେ ଲବଣଯୁକ୍ତ ଜଳକୁ ମଧୁର ଜଳରେ ରୂପାନ୍ତରଣ କରିବା କାରଖାନା ସ୍ଥାପନ କରାଯିବ ଏ ଦିଗରେ ଗୁଜରାତ ଉଲ୍ଲ୍ରେଖନୀୟ ସଫଳତା ହାସଲ କରିଛି

ଏହାଦ୍ୱାରା ରାଜ୍ୟର ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ଘଟିବ

ସେ କହିଛନ୍ତି ଏଥିପାଇଁ ଗୁକ୍ତୁରାତ ସରକାର ବହୁ ପଡ଼ିଆ କମି ଦେଇଛନ୍ତି ସୌରଶକ୍ତି ପ୍ୟାନେଲ ଓ ପବନ ଶକ୍ତି ମିଲ୍ମାନ ସ୍ଥାପନ କରିବାକୁ ଉଭୟ ରାଷ୍ଟ୍ରାୟତ୍ତ ଓ ବେସରକାରୀ କ୍ଷେତ୍ରର କମ୍ପାନୀମାନଙ୍କୁ ଜମି ଯୋଗାଇ ଦିଆଯିବ ସେହି ଶକ୍ତି ଗ୍ରୀଡ଼୍ ଗୁଡ଼ିକୁ ଭାରତୀୟ ବିଦ୍ୟୁତ୍ ଗ୍ରୀଡ୍ ନିଗମ ବିଜୁଳିଶକ୍ତି ଯୋଗାଇବାର ବ୍ୟବସ୍ଥା କରିବ

ଫାଇଜର ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକ୍ ପ୍ରତିଷେଧକ ଟୀକାର ମାର୍କେଟି ପାଇଁ ଆବେଦନ କରିଛନ୍ତି କୋବିଡ ନାଇଷ୍ଟିନ୍ ପ୍ରତିଷେଧକର ଜର୍ରରୀକାଳୀନ ବ୍ୟବହାରକୁ ସରକାର ଅନ୍ତମତି ଦେବାମାତେ ଟିକାକରଣ ଅଭିଯାନ ଆରମ୍ଭ ହେବ

ପରିଶେଷରେ ଅବଶିଷ୍ଟ ଲୋକଙ୍କୁ ପ୍ରତିଷେଧକ ଦିଆଯିବ

କୋବିଡ ପ୍ତିଷେଧକ ଇଞ୍ଜେଲିଜେନ୍ ନେଟୱର୍କ ବ୍ୟବସ୍ଥା ମାଧ୍ୟମରେ ଏକ ଡିଜିଟାଲ ପ୍ଲାଟଫର୍ମ ମୋଟାମୋଟି ପ୍ରକ୍ରିୟାର ତଦାରଖ କରିବ

ମନ୍ତ୍ରଣାଳୟ କହିଛି ସରକାରଙ୍କ ନିୟମର କଡାକଡି ପାଳନ କରାଯିବା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଗଡକରୀ ଫାର୍ମର୍ସ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କୃଷକମାନଙ୍କ ପ୍ରସଙ୍ଗକୁ ରାଜନୈତିକ ରୂପ ନଦେବାକୁ ବିରୋଧୀଦଳ ଗୁଡ଼ିକୁ ନିବେଦନ କରିଛନ୍ତି ଆକାଶବାଣୀ ସହ ଏକ ସାକ୍ଷାତ୍କାରରେ ଶ୍ରୀ ଗଡକରୀ କହିଛନ୍ତି ସରକାର ଦେଶର ଗ୍ରାମାଞ୍ଚଳ ଗରିବ ଲୋକ ଶ୍ରମିକ ଓ କୃଷକମାନଙ୍କ କଲ୍ୟାଣ ପାଇଁ ସମ୍ପର୍ଷ୍ଣ ପ୍ରତିଶ୍ରତିବଦ୍ଧ ସେ କହିଛନ୍ତି ଯେଉଁ ପଦକ୍ଷେପ ଦ୍ୱାରା କୃଷକମାନେ ଲାଭାନ୍ୱିତ ହେବେ ତାହାକୁ ବିରୋଧ କରିବା ଠିକ୍ ନୁହେଁ

ତୂତୀୟ ପର୍ଯ୍ୟାୟ ପରୀକ୍ଷା ଆସନ୍ତା ବର୍ଷ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ହେବ ରେଳବାଇ ନିଯୁକ୍ତି ବୋର୍ଡ ଏହି ପରୀକ୍ଷା କରାଇବା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି କୋବିଡ ନାଇଷ୍ଟିନ୍କୁ ଦୃଷ୍ଟିରେ ରଖି ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ ସାମାଜିକ ଦୂରତା ବଜାୟ ରଖିବା ମାସ୍କ ପରିଧାନ କରିବା ସାନିଟାଇଜର ବ୍ୟବହାର କରିବା ଓ ଗୋଟିଏ ଦିନରେ ଗୋଟିଏ ସିଫ୍ଟର ପରୀକ୍ଷା କରିବା ଭଳି ନିୟମଗୁଡ଼ିକୁ ପାଳନ କରାଯିବ ମନ୍ତ୍ରଣାଳୟ କହିଛି ପରୀକ୍ଷାର୍ଥୀମାନେ ହଲ୍ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ଶରୀରର ତାପମାତ୍ରା ଯାଞ୍ଚ କରାଯିବ ଯେଉଁମାନଙ୍କର ଶରୀରର ତାପମାତ୍ରା ଅଧିକ ଥିବ ସେମାନଙ୍କୁ ପରୀକ୍ଷା ହଲ୍ ମଧ୍ୟକୁ ଯିବାକୁ ଦିଆଯିବ ନାହିଁ ଏ ସଂକ୍ରାନ୍ତରେ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କର ପଞ୍ଜିକୃତ ଇ ମେଲ୍ ମାଧ୍ୟମରେ ଜଣାଇ ଦିଆଯିବ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ କୋବିଡ୍ ନାଇଷ୍ଟିନ୍ ସମ୍ଭନ୍ଧୀୟ ଏକ ଲିଖିତ ଘୋଷଣାପତ୍ର ଦାଖଲ କରିବାକୁ ହେବ ବିନା ଘୋଷଣାପତ୍ରରେ କୌଣସି ପରୀକ୍ଷାର୍ଥୀଙ୍କୁ ହଲ୍ ମଧ୍ୟକୁ ଯିବାକୁ ଦିଆଯିବ ନାହିଁ କୋବିଡ ନାଇଷ୍ଟିନ୍ର ସମସ୍ତ ନିୟମାବଳୀ ଅନୁସାରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବ ପ୍ରତ୍ୟେକ ସିଫ୍ଟର ପରୀକ୍ଷା ପୂର୍ବରୁ ଓ ପରେ ହଲ୍ଗୁଡ଼ିକୁ ସାନିଟାଇଜ୍ କରାଯିବ

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ୱାଧୀନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଥିଲେ

ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ପଟେଲଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସର୍ଦ୍ଦାର ପଟେଲଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ଶାହା କହିଛନ୍ତି ସର୍ଦ୍ଦାର ପଟେଲଙ୍କ ଜୀବନୀ ଓ ବ୍ୟକ୍ତିତ୍ୱକୁ ଶବ୍ଦରେ ବର୍ଷନା କରାଯାଇପାରିବ ନାହିଁ ସେ କହିଛନ୍ତି ସର୍ଦ୍ଦାର ପଟେଲ ଏକତା ଓ ଭାରତର ଶକ୍ତିର ପ୍ରତୀକ ବହନ କରନ୍ତି ସେ ବହୁ ଜଟିଳ ସମସ୍ୟାର ସମାଧାନ କରି ଏକକ ଭାରତକୁ ରୂପରେଖ ଦେଇଥିଲେ ଶ୍ରୀ ଶାହା କହିଛନ୍ତି ତାଙ୍କର ଦୃଢ଼ ନେତୃତ୍ୱ ଓ ଉତ୍ଗୀକୃତ ସେବା ସର୍ବଦା ଆମକୁ ଅନୁପ୍ରାଣିତ କରିଚାଲିବ ୟୁଏସ୍ କୋବିଡ ଭ୍ୟାକ୍ସିନ୍ ଆମେରିକାରେ ପ୍ରଥମ କୋବିଡ ନାଇଣ୍ଟିନ୍ ପ୍ରତିଷେଧକ ଟୀକା ଦିଆଯିବା ଆରମ୍ଭ ହୋଇଛି ଆମେରିକା ଏହାର ସର୍ବବୃହତ୍ ଟୀକାକରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ କୋବିଡ ନାଇଣ୍ଜିନ୍ ପ୍ରତିଷେଧକ ଦିଆଯିବା ବିଷୟ ଟ୍ୱିଟ୍ କରି ଜଣାଇଛନ୍ତି ନ୍ୟୁୟର୍କର ଜଣେ ନର୍ସ ସାନ୍ଦ୍ରା ଲିଣ୍ଟ୍ସେଙ୍କ ଶରୀରରେ ପ୍ରଥମ କୋବିଡ ନାଇଷ୍ଟିନ୍ ପ୍ରତିଷେଧକ ଦିଆଯାଇଛି ଏହାପୂର୍ବରୁ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନର କର୍ତ୍ତୂପକ୍ଷ ଏଥିପାଇଁ ଅନୁମତି ପ୍ରଦାନ କରିଥିଲା

ଚଳିତମାସ ଶେଷ ସୁଦ୍ଧା ପ୍ରଥମ ଦଫାର ପ୍ରତିଷେଧକ ସେଠାରେ ପହଞ୍ଚବାର ଆଶା କରାଯାଉଛି